ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏଥିପାଇଁ ଭାରତୀୟ କ୍ରିକେଟ୍ ଦଳକୁ ଅଭିନନ୍ଦନ ଜଣାଇଛନ୍ତି

ମଧ୍ୟାହ୍ନରେ ପ୍ରଥମ ମୁଲତବୀ ପରେ ସଭାକାର୍ଯ୍ୟ ଆରମ୍ଭ ହେବାମାତ୍ରେ ଉତ୍ତ୍ୟକ୍ତ ସଦସ୍ୟମାନେ ବାଚସ୍କତିଙ୍କ ଆସନ ନିକଟକୁ ଚାଲିଯାଇ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ

ପୂର୍ବରୁ ଆଜି ଲୋକସଭାର କାର୍ଯ୍ୟଧାରା ଆରମ୍ଭ ହେବା ସମୟରେ କଂଗ୍ରେସ ସଦସ୍ୟମାନେ ରାଫେଲ୍ ବିଷୟକୁ ନେଇ ପ୍ରବଳ ପାଟିତୁଣ୍ଡ କରିଥିଲେ ରାଫେଲ୍ କାରବାରର ଜେପିସି ତଦନ୍ତ ପାଇଁ ଦାବି କରି ସ୍କୋଗାନ୍ ଦେବା ସହ ସେମାନେ ବାଚସ୍କତିଙ୍କ ଆସନ ନିକଟକୁ ମାଡ଼ିଯାଇଥିଲେ

ପାଟିତୁଣ୍ଡ ଜାରି ରହିବାରୁ ବାଚସ୍କତି ସଭାକୁ ମଧ୍ୟାହ୍ନ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ

ଉତ୍ତରପ୍ରଦେଶରେ ବେଆଇନ ବାଲି ଖନନ ଘଟଣାର ସିବିଆଇ ତଦନ୍ତ ଉପରେ ସମାଜବାଦୀ ପାର୍ଟିର ସଦସ୍ୟମାନେ ରାଜ୍ୟସଭାରେ ପ୍ରବଳ ପାଟିତୁଣ୍ଡ କରିଥିଲେ ସଭାକାର୍ଯ୍ୟ ଆରମ୍ଭ ହେବାର ଅଳ୍ପ ସମୟ ମଧ୍ୟରେ ସମାଜବାଦୀ ପାର୍ଟି ସଦସ୍ୟମାନେ ସ୍କୋଗାନ ଦେଇ ଏ ବିଷୟ ଉହ୍ଚାପନ କରିବାକୁ ଚାହିଁଥିଲେ କିନ୍ତୁ ଅଧ୍ୟକ୍ଷ ଭେଙ୍କୟାନାଇଡୁ ଏଥିପାଇଁ ଅନୁମତି ଦେଇନଥିଲେ ଏହାପରେ ସମାଜବାଦୀ ପାର୍ଟି ସଦସ୍ୟମାନେ ଅନ୍ୟ ବିରୋଧୀଦଳଗୁଡ଼ିକର ସଦସ୍ୟମାନଙ୍କ ସହ ମିଶି ପାଟିତୁଣ୍ଡ କରିଥିଲେ

ତାଙ୍କ ସହ ତାଙ୍କ ସରକାରର ବହୁ ବରିଷ୍ଠ ଅଫିସର ଓ ଏକ ବ୍ୟବସାୟୀକ ପ୍ରତିନିଧି ଦଳ ଆସିଛନ୍ତି ଆସନ୍ତାକାଲି ଶ୍ରୀମତୀ ସୋଲ୍ବର୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥାବାର୍ତ୍ତା କରିବେ ସେ ମଧ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ସାକ୍ଷାତ କରିବେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ନରଓ୍ପେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି ଶ୍ରୀମତୀ ସୋଲ୍ବର୍ଗ ରାଇସିନା ଡାଏଲଗ୍ରେ ଉଦ୍ଘାଟନୀ ଅଭିଭାଷଣ ଦେବେ ଓ ଭାରତ ନରଓ୍ୱେ ବ୍ୟବସାୟିକ ଶିଖର ବୈଠକରେ ଉଦ୍ବୋଧନ ଦେବେ ନରୱେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୁଇଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସହଯୋଗର ସମୀକ୍ଷା ଓ ପାରସ୍କରିକ ସ୍ୱାର୍ଥସମ୍ଘଳିତ କ୍ଷେତ୍ରଗୁଡ଼ିକରେ ଭାଗିଦାରୀ ବୃଦ୍ଧି ପାଇଁ ଉଭୟ ଦେଶକୁ ସୁଯୋଗ ପ୍ରଦାନ କରିବ

ଭାରତର ବହୁ ବଡ଼ବଡ଼ କମ୍ପାନି ମଧ୍ୟ ନରୱେରେ ପୁଞ୍ଜି ନିବେଶ କରିଛନ୍ତି ଭାରତ ଓ ନରଓ୍ପେ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସାମୁଦ୍ରିକ ସମ୍ଭଳର ସ୍ଥାୟୀ ଉପଯୋଗ ସକାଶେ ପ୍ରୟାସ କରିଆସୁଛନ୍ତି

ତାଙ୍କର ଗସ୍ତ କାଳରେ ସେ ବୈଦେଶିକମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ସାକ୍ଷାତ କରିବେ

ଅଷ୍ଟ୍ରେଲିଆ ବୈଦେଶିକମନ୍ତ୍ରୀ ମରିସ୍ ପେନ୍ ମଧ୍ୟ ଭାରତକୁ ତିନିଦିନ ଗସ୍ତରେ ଆସୁଛନ୍ତି ଶ୍ରୀମତୀ ପେନ୍ ବୈଦେଶିକମନ୍ତ୍ରୀ ସୁଷମା ସ୍ୱରାଜ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଓ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି କଥାବାର୍ତ୍ତା କରିବେ

ଅଙ୍ଗନୱାଡ଼ି କର୍ମୀମାନଙ୍କୁ ଉସାହିତ କରିବା ଓ ଶିଶୁ ବିକାଶ ଏବଂ ତତ୍ସମ୍ୟନ୍ଧୀୟ କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ ସେବାକୁ ସ୍ୱୀକୃତି ଦେବା ଲକ୍ଷ୍ୟରେ ଏହି ପୁରସ୍କାର ପ୍ରଦାନ କରାଯାଇଛି ଅଙ୍ଗନଓ୍ୱାଡ଼ିଗୁଡ଼ିକୁ ମିଳୁଥିବା ସମ୍ଭଳ ପିଲାମାନଙ୍କ ନିକଟରେ ପହଞ୍ଚୁ ନଥିବାରୁ ଏହା ଉପରେ ଉଦ୍ବେଗ ପ୍ରକାଶ କରି ମନ୍ତ୍ରୀ କହିଛନ୍ତି ପୂର୍ବରୁ କୋଟିକୋଟି ଟଙ୍କାର ସମ୍ଘଳ ଅପଚୟ ହୋଇଛି ଯାହା ବିଭିନ୍ନ ପୁଷ୍ଟି ଯୋଜନା ବାବଦରେ ଖର୍ଚ୍ଚ କରାଯାଇ ପାରିଥାନ୍ତା ଏଭଳି କ୍ଷେତ୍ରରେ ସଜାଗ ରହି ଦୁର୍ନୀତି ସଂକ୍ରାନ୍ତରେ ଖବର ଦେବାକୁ ସେ ଅଙ୍ଗନଓ୍ୱାଡ଼ି କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି ସୀତାରମଣ କଂଗ୍ରେସ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ମିଥ୍ୟା କହିଥିବାର କଂଗ୍ରେସ ସଭାପତି ରାହୁଳ ଗାନ୍ଧୀ ଅଭିଯୋଗ କରିଥିବାରୁ ସେ ତାଙ୍କର ତୀବ୍ର ସମାଲୋଚନା କରିଛନ୍ତି

ଏକ ଟ୍ପିଟ୍ କରି ଶ୍ରୀ ଗାନ୍ଧି କହିଥିଲେ ପ୍ରତିରକ୍ଷାମନ୍ତ୍ରୀ ପାର୍ଲାମେକ୍ଷରେ ମିଥ୍ୟା କହିଛନ୍ତି ଓ ଯଦି ସେ ଏ ସଂକ୍ରାନ୍ତରେ ପ୍ରମାଣ ଦେଇ ନପାରିବେ ତେବେ ସେ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ

ଏସ୍ସି ଏରିକ୍ସନ୍ ବକେୟା ଅର୍ଥ ପୈଠ କରାନଯାଇଥିବାରୁ ସୁପ୍ରିମକୋର୍ଟ ରିଲାୟନ୍ସ କମ୍ୟୁନିକେସନ୍ ଲିମିଟେଡ୍ ଚେୟାରମ୍ୟାନ୍ ଅନିଲ୍ ଅମ୍ଘାନୀ ଓ ଅନ୍ୟମାନଙ୍କୁ ନୋଟିସ୍ ପଠାଇଛନ୍ତି

କଷ୍ଟିସ୍ ଆର୍ଏଫ୍ ନରିମାନ୍ଙ୍କ ଖଣ୍ଡପୀଠ ଅନୀଲ ଅମ୍ଘାନୀ ଓ ଅନ୍ୟମାନଙ୍କୁ ଚାରିସପ୍ତାହ ମଧ୍ୟରେ ଜବାବ ଦେବାକୁ କହିଛନ୍ତି

ଜାବ୍ଡେକର ସାଇନ୍ସ ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବ୍ଡେକର କହିଛନ୍ତି ଭାରତୀୟମାନେ କେବଳ ଉଦ୍ଭାବକ ନ ହୋଇ ଉଦ୍ଭାବନଗୁଡ଼ିକର ମାଲିକ ହେବାର ଆକାଂକ୍ଷା ରଖିବା ଆବଶ୍ୟକ ଅଷ୍ଟମ ମହିଳା ବିଜ୍ଞାନ କଂଗ୍ରେସର ଉଦ୍ଯାପନୀ ଉହବରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଭାରତୀୟମାନେ ଅନ୍ୟମାନଙ୍କ ପାଇଁ ଉଦ୍ଭାବନ କରି ଆସିଛନ୍ତି କିନ୍ତୁ ବର୍ତ୍ତମାନ ସେମାନଙ୍କୁ ନିଜର ଉଭାବନର ମାଲିକ ହେବାକୁ ପଡ଼ିବ ମହିଳାମାନଙ୍କୁ ଦୟା ସାହସ ଧୈର୍ଯ୍ୟ ଓ ନିଷ୍ଠାର ପ୍ରତୀକ ବୋଲି ଦର୍ଶାଇ ମନ୍ତ୍ରୀ କହିଛନ୍ତି ମହିଳାମାନେ ଉଭାବନରେ ଉତ୍କର୍ଷ ହାସଲ କରିପାରିବେ ଶିକ୍ଷା କ୍ଷେତ୍ର ଉଦ୍ୟୋଗ କ୍ଷେତ୍ର ଓ ଗବେଷଣା କ୍ଷେତ୍ର ଏକାଠି ମିଶି କାର୍ଯ୍ୟ କରିବା ପ୍ରତି ସେ ଗୁରୁତ୍ୱ ଦେଇଛନ୍ତି

ଘୂର୍ଣ୍ଣିଝଡ଼ ଗାଜା ପରେ ରିଲିଫ୍ ଓ ଥଇଥାନ କାର୍ଯ୍ୟ ଚାଲିଥିବାରୁ ନିର୍ବାଚନକୁ ସ୍ଥଗିତ ରଖାଯାଇଛି

କୋଲ୍ଡ ଓେଭ୍ ତୁଷାରପାତ ଓ ବର୍ଷା ଯୋଗୁଁ ଦେଶର ଉତ୍ତରାଞ୍ଚଳ ରାଜ୍ୟଗୁଡ଼ିକରେ ଭୀଷଣ ଶୀତଲହରୀ ଅବ୍ୟାହତ ରହିଛି ଜାମ୍ଗୁ କାଶ୍ମୀରର ଲଦାଖରେ ଆକାଶ ମେଘାଛନ୍ନ ରହିବା ଓ ପାହାଡ଼ିଆ ଅଞ୍ଚଳରେ ଭୀଷଣ ତୁଷାରପାତ ଯୋଗୁଁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି ସେହି ଅଞ୍ଚଳର ବିଭିନ୍ନ ସ୍ଥାନରେ ତାପମାତ୍ରା ହିମାଙ୍କଠାରୁ ତଳକୁ ଚାଲିଯାଇଛି ହିମାଚଳ ପ୍ରଦେଶର ସିମ୍ଳାରେ ଚଳିତବର୍ଷର ଦ୍ୱିତୀୟ ତୁଷାରପାତ ହୋଇଛି କେଲଙ୍ଗ କଳ୍ପା କୁଫ୍ରି ଡେଲ୍ହାଉସି ଓ ମନାଲିରେ ତାପମାତ୍ରା ହିମାଙ୍କଠାରୁ ତଳକୁ ଚାଲିଯାଇଛି ଉତ୍ତରପ୍ରଦେଶରେ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁଁ ରାକ୍ୟରେ ଶୀତର ପ୍ରକୋପ ବୂଦ୍ଧି ପାଇଛି ଭୀଷଣ ଶୀତଳ ଲହରୀ ଅନୁଭୂତ ହେଉଥିବାରୁ ଅନେକ ଜିଲ୍ଲାରେ ସ୍କୁଲ୍ଗୁଡ଼ିକୁ ବନ୍ଦ ରଖାଯାଇଛି

ଅଷ୍ଟ୍ରେଲିଆରେ ଟେଷ୍ ଶୃଙ୍ଖଳା ବିଜୟୀ ହେବାରେ ବିରାଟ କୋହଲି ପ୍ରଥମ ଭାରତୀୟ ତଥା ପ୍ରଥମ ଏସୀୟ କ୍ରିକେଟ୍ କ୍ୟାପ୍ଟେନ୍ ହେବାର ଗୌରବ ଅର୍ଜନ କରିଛନ୍ତି ଏଥିସହ ଭାରତ ବର୍ଡର ଗାଭାସ୍କର ଟ୍ରଫି ହାସଲ କରି ବିଶ୍ୱର ଏକନୟର ଟେଷ୍ଟ ଦଳର ମାନ୍ୟତା ବଜାୟ ରଖିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆରେ କ୍ରିକେଟ୍ ସିରିଜ୍ ବିଜୟ ପାଇଁ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି